ଜନତା କର୍ଫ୍ୟ କରୋନା ଭୂତାଣୁ ବ୍ୟାପିବାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ସ୍ୱତଃପ୍ରବୂତ୍ତଭାବେ ଘରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରା ଯୋଗୁଁ ଆଜି ସମଗ୍ର ଦେଶ ଜନତା କର୍ଫ୍ୟୁ ପାଳନ କରୁଛି

ପ୍ରଧାନମନ୍ତ୍ରୀ କହିଥିଲେ ଆମର ଏଭଳି ପଦକ୍ଷେପ ଆଗାମୀ ଦିନରେ ଆମ ମାନଙ୍କ ପାଇଁ ବିଶେଷ ଭାବେ ସହାୟକ ହେବ ଏବଂ ଜନସାଧାରଣ ସଂଯମ ଓ ସଂକଳ୍ପ ଏହି ମହାମାରୀକୃ ପରାସ୍ତ କରିପାରିବ ଏଭଳି ଅଭ୍ରତ୍ପୂର୍ବ ପରିସ୍ଥିତିରେ ଦେଶବାସୀଙ୍କୁ ଅହର୍ନିଶି ସେବା ଯୋଗାଇ ଚାଲିଥିବା ଡାକ୍ତରସେବିକା ହସ୍ପିଟାଲ କର୍ମଚାରୀ ପରିଚ୍ଚନୃତା କର୍ମୀ ବିମାନ ସେବା କର୍ମଚାରୀ ସରକାରୀ କର୍ମଚାରୀ ପୋଲିସ କର୍ମଚାରୀ ଗଣମାଧ୍ୟମ ପ୍ରତିନିଧି ଟ୍ରେନ ବସ୍ ଅଟୋରିକ୍ୱା ସେବା କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିବିଶେଷ ଏବଂ ଘରେ ଜିନିଷ ପହଞ୍ଚାଉଥିବା ବ୍ୟକ୍ତିମାନଙ୍କୁ ଏହି ଅବସରରେ କୃତଜ୍ଞତା ଜଣାଇବା ପାଇଁ ଶ୍ରୀ ମୋଦୀ ପ୍ରତି ଭାରତୀୟଙ୍କୁ ଆହ୍ୱାନ କରିଛନ୍ତି ଅନ୍ୟାନ୍ୟ ରାଜ୍ୟରୁ ଆସି କାମଧନ୍ଦା କରୁଥିବା ଲୋକମାନେ ନିକ ନିଜ ଘରକୁ ବସ୍ କିମ୍ବା ଟ୍ରେନରେ ଲେଉଟିବାର୍ତ ବିରତ ରହି ଏବେ ସେମାନେ ଯେଉଁ ସ୍ଥାନରେ ଅବସ୍ଥାନ କର୍ରଛନ୍ତି ସେଇଠି ଅଟକି ରହିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି କୌଣସି ପ୍ରକାର ଯାତ୍ରାକୁ ନେଇ ସେ ଜନସାଧାରଣଙ୍କୁ ସତର୍କ କରାଇ କହିଛନ୍ତି ଏହାଦ୍ୱାରା ସେମାନେ ନିଜ ସ୍ୱାସ୍ଥ୍ୟ ସହିତ ସେମାନଙ୍କ ପରିବାରର ସ୍ୱାସ୍ଥ୍ୟକୁ ମଧ୍ୟ ବିପଦରେ ପକାଇବାର ଆଶଙ୍କା ରହିଛି କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ଦେଶର ବିଭିନ୍ନ ବଡ ବଡ ସହରରେ ରାଜ୍ୟ ବାହାରୁ ଆସି କାମ କରୁଥିବା ଲୋକମାନେ ବହୁ ସଂଖ୍ୟାରେ ଘରକୁ ଫେରିଯିବା ପାଇଁ ଉଦ୍ୟମ କରୁଥିବା ଖବର ପ୍ରକାଶ ହେବା ପରେ ଶ୍ରୀ ମୋଦୀ ଟ୍ରୁଇଟ୍ ଯୋଗେ ଏଭଳି ନିବେଦନ କରିଛନ୍ତି ଜନତା କର୍ଫ୍ୟୁ ଯୋଗୁଁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ଥିବା ଦୋକାନଗ୍ରଡିକ୍ ବାଦ୍ ଦେଇ ବଜାରଗ୍ରଡିକ୍ ବନ୍ଦ କରିଦିଆଯାଇଥିବା ବେଳେ ସମସ୍ତ ସର୍ବସାଧାରଣ ପରିବହନ ବ୍ୟବସ୍ଥାକ୍ର ମଧ୍ୟ ବାତିଲ କରିଦିଆଯାଇଛି

ଜନତା କର୍ଫ୍ୟ ଷ୍ଟେଟର୍ସ୍ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ଓ ସଂସ୍ଥାଗୁଡିକ ପ୍ରତି କୃତ୍କତା ପ୍ରଦର୍ଶନ ଓ ଜନତା କର୍ଫ୍ୟୁକୁ ନେଇ ବିଭିନ୍ନ ରାଜ୍ୟରୁ ଖବରର ସୁଅ ଛୁଟିବାର ଲାଗିଛି ସମଗ୍ର ଉତ୍ତର ପ୍ରଦେଶରେ ସ୍ୱତଃପ୍ରବୂତ୍ତଭାବେ ଘରେ ଅଟକି ରହିବା ଅଭିଯାନ ବିଶେଷଭାବେ ସଫଳ ହୋଇଛି ଅଧିକାଂଶ ଲୋକ ଘର ଭିତରେ ରହିଥିବାବେଳେ ସଡକଗୁଡିକ ଜନଶ୍ଚନ୍ୟ ହୋଇଯାଇଛି ହସ୍ପିଟାଲ ଔଷଧଦୋକାନ ଆଦି ଅତ୍ୟାବଶ୍ୟକ ସେବାକୁ ଛାଡିଦେଇ ବକାରଗୁଡ଼ିକ ସମ୍ପର୍ଷ୍ଣ ବନ୍ଦ ରହିଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘର ଭିତରେ ରହିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଆନ୍ଧ୍ରପ୍ରଦେଶରେ ଜନତା କର୍ଫ୍ୟୁ ସଫଳତାର ସହ ଚାଲିଛି ଏବଂ ପ୍ରଧାନମନ୍ତ୍ରୀଙ୍କର ଏହି ଡାକରାକୁ ରାଜ୍ୟବାସୀ ବିପୁଳ ସମର୍ଥନ ଯୋଗାଇଛନ୍ତି ସମାଜର ସବୁ ବର୍ଗର ଲୋକେ ସ୍ୱତଃପ୍ରବୃତ୍ତଭାବେ ନିଜକୁ ଘର ମଧ୍ୟରେ ରଖିଛନ୍ତି ରାଜ୍ୟରେ ସବୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି ଅରୁଣାଚଳ ପ୍ରଦେଶରେ ଲୋକମାନେ ଘରୁ ବାହାରି ନ ଥିବାବେଳେ ରାସ୍ତାଘାଟ ଶ୍ଚନଶାନ ରହିଛି

ତାମିଲନାଡ଼ୁର ତ୍ରିଚି ସହରରେ ସବୁ ମନ୍ଦିର ଓ ଧାର୍ମିକସ୍ଥଳୀ ବନ୍ଦ ରହିଥିବାବେଳେ କେବଳ ଦେବାଦେବୀଙ୍କ ନୀତି ଅନୁଷ୍ଠିତ ହୋଇଛି

ସହରରେ ଯାତାୟତ କମ୍ ରହିଥିବାବେଳେ କେବଳ ଦ୍ରଇଚକିଆ ଯାନ ରାସ୍ତାରେ ଦେଖିବାକୃ ମିଳିଛି

ପ୍ରଧାନମନ୍ତ୍ରୀଙ୍କ ଡାକରାରେ ଆଜି ପଶ୍ଚିମବଙ୍ଗର ଜନସାଧାରଣ ଜନତା କର୍ଫ୍ୟୁ ପ୍ରତି ବିପୁଳ ସମର୍ଥନ ଦେଖାଇଛନ୍ତି ପିଏମ ଥ୍ୟାଙ୍କସ କରୋନା ଫାଇଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କହିଛନ୍ତି କରୋନ ଭତାଣୁ ବିର୍ଦ୍ଧରେ ଜାରିଥିବା ଲଡେଇରେ ଯେଉଁ ବ୍ୟକ୍ତିମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ଦେଶବାସୀ ଏକାଠି ହୋଇ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏଥିପାଇଁ ଶ୍ରୀ ମୋଦି ଦେଶବାସୀଙ୍କ ନିକଟରେ କୃତଞ୍ଜତା ଜ୍ଞାପନ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଏହା ହେଉଛି କୃତଜ୍ଞତାର ଏକ ଧ୍ୱନି ତେବେ ଏକ ଦୀର୍ଘ ଲଢେଇରେ ବିଜୟର ଏହା ଅୟମାରମ୍ଭ

ବିଶ୍ୱବ୍ୟାପି ମହାମାରୀ କରୋନା ଭୂତାଣୁ ସଂକ୍ରମଣଜନିତ ସମସ୍ୟାକୁ ଦୂଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି ଏହାଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ପାରସ୍କରିକ ଦୂରତା ବଜାୟ ରହିବା ସହିତ ଏହି ରୋଗ ବ୍ୟାପିବାକୁ ନିୟନ୍ତ୍ରଣ କରାଯାଇପାରିବ ଗୃହ ନିର୍ମାଣ ସଚିବ ବିଏସ ମିଶ୍ର ସମସ୍ତ ମେଟ୍ରୋ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କୁ ଏ ସଂକ୍ରାନ୍ତ ପତ୍ର ଲେଖି ଆଜି ଜନତା କର୍ଫ୍ୟୁର ଅବଧି ପ୍ରରଣ ହେବା ପରଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଏହାଦ୍ୱାରା କୋଭିଡ୍ ସଂକ୍ରମଣକୁ ରୋକାଯାଇପାରିବ ଏଥିନେଇ ଜନସାଧାରଣ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଏ ସଂକ୍ରାନ୍ତ ସ୍ଚଚନା ଗଣମାଧ୍ୟମ ଜରିଆରେ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପରିଚାଳନା ନିର୍ଦ୍ଦେଶକମାନଙ୍କୁ କୁହାଯାଇଛି ସବୁ ରାଜ୍ୟର ମୁଖ୍ୟ ସଚିବ ମାନଙ୍କୁ ମଧ୍ୟ ଭିଡିଓ କନ୍ଫରେନ୍ଦିଂ ମାଧ୍ୟମରେ ଏହି ନିଷ୍ପଭି ଉପରେ ଅବଗତ କରାଯାଇଛି ବ୍ୟାଙ୍କ ଅପିଲ କେବଳ ଅତି ଆବଶ୍ୟକତା ସମୟରେ ବ୍ୟାଙ୍କକୁ ଆସିବା ପାଇଁ ଭାରତୀୟ ବ୍ୟାଙ୍କ ସଂଘ ଜନସାଧାରଣଙ୍କୁ ନିବେଦନ କରିଛି ଆସନ୍ତାକାଲିଠାରୁ କେବଳ ନଗଦ ଅର୍ଥ ପୈଠ ଓ ପ୍ରଦାନ ଚେକ୍ ଅର୍ଥ ପ୍ରଦାନ ତଥା ସରକାରୀ କାରବାର ବ୍ୟତୀତ ଅନ୍ୟ କୌଣସି ସେବା ପ୍ରଦାନ କରାଯିବ ନାହିଁ ବୋଲି ସଂଘ ପକ୍ଷର୍ କ୍ରହାଯାଇଛି ଗର୍ମେଣ୍ଟ କମିଟି କରୋନା କରୋନା ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାର ଚିକିତ୍ସା ବିଶେଷଜ୍ଞମାନଙ୍କ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରିତୀ ସୁଦାନ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ମହାନିର୍ଦ୍ଦେଶକ ଏହି କମିଟିର ଯୁଗ୍ମ ଉପାଧ୍ୟକ ଭାବେ ଭାବେ କାର୍ଯ୍ୟ କରିବେ

ଆକି ସନ୍ଧ୍ୟାରେ ନ୍ତଆଦିଲ୍ଲୀରେ ଗଣମାଧ୍ୟମକୁ ସ୍ଟଚନା ଦେଇ ମନ୍ତ୍ରଶାଳୟର ଯୁଗ୍ଲ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଏହି ସଂକ୍ରମଣ ଶୃଙ୍ଖଳକୁ ରୋକିବା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି

ଏହିସବୁ କିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଲକ୍ଷ୍ମୌ ଘାଜିଆବାଦ ଆଗ୍ରା ବାରଣାସୀ କୋଲକାତା ଦେହରାଦୁନ୍ ଜୟପୁର ଚେନ୍ନାଇ ପୁଣେ ମୁମ୍ଭାଇ ନାଗପୁର ଥିରୁଭନନ୍ତପୁରମ୍ କୋଟାୟାମ୍ ଏର୍ଣ୍ଣାକୁଲମ୍ ବେଙ୍ଗାଲୁରୁ ଶ୍ରୀନଗର କାମ୍ମୁ ଫରିଦାବାଦ ଅହମ୍ମଦାବାଦ ଗାନ୍ଧୀନଗର ଭଦଦୋରା ଦିଲ୍ଲୀ ଚଣ୍ଡିଗଡ ଓ ବିକ୍ୟଓ୍ୱାଡା

ଭାରତୀୟ ଭେଷଜ ଗବେଷଣା ପରିଷଦର ପରିଚାଳନା ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ବାହାରୁ ଆସୁଥିବା ଲୋକମାନଙ୍କର ପୃଥକୀକରଣ ଦ୍ୱାରା ହିଁ ସଂକ୍ରମଣ ଶ୍ଚଙ୍ଖଳକୁ ରୋକାଯାଇପାରିବ ସେ କହିଛନ୍ତି ଏହି ଭୂତାଣୁ ବାୟୁରେ ଉପଲହ୍ଧ ନୁହେଁ କେବଳ ଶରୀରରୁ ନିର୍ଗତ କ୍ଷୁଦ୍ର ଜଳବୁନ୍ଦା ଜରିଆରେ ଏହାର ସଂକ୍ରମଣ ସମ୍ଭବ

କ୍ୟାବିନେଟ ସେକ୍ରେଟାରୀ ମିଟିଂ କୋଭିଡ୍ କ୍ୟାବିନେଟ ସଚିବ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଆଜି ସକାଳେ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇଛନ୍ତି ଜନତା କର୍ଫ୍ୟୁରେ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଡାକରା ପ୍ରତି ସ୍ୱତଃପ୍ରବୃତ୍ତଭାବେ ବିପୁଳ ସମର୍ଥନ ମିଳିଛି ବୋଲି ସବୁ ରାଜ୍ୟ ଜଣାଇଛନ୍ତି

ଯଦି କୌଣସି ବ୍ୟକ୍ତି ଏହାର ଯୋଗାଣରେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତା'ହେଲେ ସେମାନେ ଏନପିପିଏର କଷ୍ଟ୍ରୋଲରୁମ୍ ସହିତ ତୁରନ୍ତ ଯୋଗାଯୋଗ କରିବା ପାଇଁ କୁହାଯାଇଛି

ଗତ ସନ୍ଧ୍ୟାରେ ମାଓବାଦୀମାନଙ୍କ ଆକ୍ରମଣରେ ଏହି ସ୍ୱରକ୍ଷା ଯବାନମାନେ ଶହୀଦ ହୋଇଥିଲେ